ଦେଶର କୋଣ ଅନୁକୋଣରୁ ମହିଳା ସ୍ୱୟଂସହାୟକ ଗୋଷୀଙ୍କର ନିଷା ଓ ସାହସିକତାର ଅଗଶିତ କାହାଶୀ ଲୋକଲୋଚନକୁ ଆସିଛି

ସେ କହିଛନ୍ତି ପୂର୍ବାଂଚଳର ବିକାଶ ଦ୍ୱାରା ଦେଶର ଆର୍ଥିକ ବିକାଶରେ ସନ୍ତୂଳନ ସନ୍ତୂଳନ

ସେ ଆହୁରି କହିଛନ୍ତି କେନ୍ଦ୍ର ସରକାରଙ୍କ ନିଷ୍ବତି ଦ୍ୱାରା ଗ୍ରାମୀଣ ନିଯୁକ୍ତି ଆତ୍ମନିଯୁକ୍ତି ଓ ଷୁଦ୍ରଶିକ୍କ ଷେତ୍ରରେ ଅନେକ ସମ୍ଭାବନାର ଦ୍ୱାର ଉନ୍କକ୍ତ ହୋଇପାରିଛି

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାସ ଏହି ସ୍ଚନା ଦେଇଛନ୍ତି

କିନ୍ତୁ ଏନେଇ ରାଜ୍ୟ ସରକାର ନିଷ୍ବତ୍ତି ନେବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି

ଏହାପରେ ଅଫ୍ଲାଇନ୍ ଖାତାଦେଖା ଆରୟ ହେବ

ଅବସର ଆକାଶବାଣୀ ବିବିଧଭାରତୀ କଟକର ବରିଷ୍ ଉଦ୍ଘୋଷକ ପ୍ରଦୀପ୍ତ କୁମାର ନନ ଆଜି ଅବସର ଗ୍ରହଶ କରିଛନ୍ତି

ତାଙ୍କ ଦ୍ୱାରା ରଚିତ ଅନେକ ର୍ପକ ଓ ନାଟକ ଶ୍ରୋତା ମହଲରେ ବେଶ୍ ଆଦୃତଲାଭ କରିଛି